ପିଏମ୍ ଫିଟ୍ ଇଣ୍ଡିଆ ଡାଏଲଗ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଗୁରୁବାର ଦିନ 'ଫିଟ୍ ଇଣ୍ଡିଆ ଡାଏଲଗ୍' ଅବସରରେ ଫିଟ୍ନେସ୍ ଟ୍ରେନର ଓ ଦେଶର ନାଗରିକମାନଙ୍କ ସହ ବାର୍ତ୍ତାଳାପ କରିବେ

ଏହି କାର୍ଯ୍ୟକ୍ରମ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ହେବ ଏଥିରେ ଯେଉଁମାନେ ଅଂଶଗ୍ରହଣ କରିବେ ସେମାନଙ୍କ ମଧ୍ୟରେ କ୍ରିକେଟ୍ ଖେଳାଳି ବିରାଟ୍ କୋହଲିଙ୍କଠାରୁ ଆରମ୍ଭ କରି ମଡେଲ୍ ମିଲିନ୍ଦ୍ ସୋମନ ଓ ପୁଷ୍ଟି ବିଶେଷଜ୍ଞ ରୁଜୁତା ଦିୱ୍ୱେକର୍ଙ୍କ ଭଳି ବ୍ୟକ୍ତିମାନେ ଅଛନ୍ତି କୋଭିଡ୍ ସଂକ୍ରମଣ ସମୟରେ ଫିଟ୍ ରହିବା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ଏହି କଥାବାର୍ତ୍ତା କାର୍ଯ୍ୟକ୍ରମରେ ପୁଷ୍ଟି ସୁସ୍ଥ ଜୀବନଯାପନ ଓ ଫିଟ୍ ରହିବାର ଅନ୍ୟାନ୍ୟ ଦିଗଗୁଡ଼ିକ ଉପରେ ବ୍ୟାପକ ଆଲୋଚନା ହେବାର ଦେଖିବାକୁ ମିଳିବ ଭାରତକୁ ଏକ ସୁସ୍ଥ ଦେଶରେ ପରିଣତ କରିବା ପାଇଁ ନାଗରିକମାନଙ୍କୁ ସାମିଲ କରି ଫିଟ୍ ଇଣ୍ଡିଆ ଡାଏଲଗ୍ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି ଏହା ଆରମ୍ଭ ହେବାର ବିଗତ ଏକ ବର୍ଷ ମଧ୍ୟରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ଓ ଏଥିରେ ବିଭିନ୍ନ ବର୍ଗରୁ ବହୁ ସଂଖ୍ୟାରେ ଲୋକମାନେ ଅଶଗ୍ରହଣ କରିଛନ୍ତି

ତୋମର ଫାର୍ମ ବିଲ୍ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି କୃଷି ବିଲ୍ ସଂକ୍ରାନ୍ତରେ ଅପପ୍ରଚାର ଚଳାଇ ବିରୋଧୀ ଦଳମାନେ ଦେଶର କୃଷକମାନଙ୍କୁ ବିଭ୍ରାନ୍ତ କର୍ୁଛନ୍ତି ଲୋକସାଭରେ ଆଜି ମନ୍ତବ୍ୟ ଦେଇ ଏହି ବିଲ୍ଗୁଡ଼ିକ ସର୍ବନିମୁ ସହାୟକ ମୂଲ୍ୟ କିୟା ସରକାରଙ୍କ ଖାଦ୍ୟଶସ୍ୟ ସଂଗ୍ରହ ପ୍ରକ୍ରିୟା ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସେ ଦୋହରାଇଛନ୍ତି

ସେ କହିଛନ୍ତି ଏହି ବିଲ୍ଗୁଡ଼ିକ ଯୋଗୁଁ କୃଷି କ୍ଷେତ୍ରରେ ଆଧୁନିକ ବୈଷୟିକଜ୍ଞାନର ବ୍ୟବହାର ବୃଦ୍ଧି ପାଇବ

ମନ୍ତ୍ରୀ କହିଛନ୍ତି ସ୍ୱାମୀନାଥନ କମିଶନ୍ ରିପୋର୍ଟକୁ ଭିଭି କରି ସର୍ବନିମୁ ସହାୟକ ମୂଲ୍ୟରେ ଏହି ବୃଦ୍ଧି କରାଯାଇଛି ଓ ଏଥିରେ ସରକାରଙ୍କ ପ୍ରତିଶ୍ରତିବଦ୍ଧତାର ପ୍ରତିଫଳନ ହୋଇଛି ଏଭଳି ଅପପ୍ରଚାର ପ୍ରତି ଧ୍ୟାନ ନ ଦେବା ଲାଗି ସେ କୃଷକମାନଙ୍କୁ ନିବେଦନ କରିଛନ୍ତି ସେ କହିଛନ୍ତି କୋବିଡ୍ ସଂକ୍ରମଣ ସମୟରେ ଗହମ ସଂଗ୍ରହ କେନ୍ଦ୍ର ଗୁଡ଼ିକର ସଂଖ୍ୟା ସରକାର ଦେଢ଼ଗୁଣା ବୃଦ୍ଧି କରିଥିବା ବେଳେ ଡାଲି ଜାତୀୟ ଶସ୍ୟ ଓ ତୈଳବିଜ ସଂଗ୍ରହ କେନ୍ଦ୍ର ଗୁଡ଼ିକର ସଂଖ୍ୟା ତିନି ଗୁଣା ବୃଦ୍ଧି କରିଛନ୍ତି

ସେମାନେ ବାଚସ୍ୱତିଙ୍କ ଆସନ ନିକଟକୁ ଯାଇ ସ୍କୋଗାନ୍ ମଧ୍ୟ ଦେଇଥିଲେ ଓ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ ରାକ୍ୟସଭାରେ ମଧ୍ୟ ବିରୋଧୀ ଦଳମାନେ କୃଷିମନ୍ତ୍ରୀଙ୍କ ଭାଷଣ ଆରମ୍ଭ ହେବା ମାତ୍ରେ ସଭାକକ୍ଷ ପରିତ୍ୟାଗ କରି ଚାଲିଯାଇଥିଲେ କଂଗ୍ରେସ ସଦସ୍ୟ ଅଧିର ରଞ୍ଜନ ଚୌଧୁରୀ କୃଷି ବିଲ୍ରେ ସର୍ବନିମ୍ନ ସହାୟକ ମୂଲ୍ୟ ବିଷୟକୁ ଅନ୍ତର୍ଭୁକ୍ତ କରିବାକୁ ଦାବି କରିଥିଲେ ସେ କହିଥିଲେ ସରକାର ସେମାନଙ୍କର ଦାବି ପୂରଣ ନ କରିବା ପର୍ଯ୍ୟନ୍ତ ସମଗ୍ର ବିରୋଧୀ ଦଳ ଅଧିବେଶନକୁ ବର୍ଜନ କରିବାକୁ ନିଷ୍ପଭି ନେଇଛନ୍ତି ପୂର୍ବରୁ ଏ ବିଷୟକୁ କେନ୍ଦ୍ର କରି ଲୋକସଭାରେ ସ୍କୋଗାନ୍ ଦିଆଯିବା ଓ ବ୍ୟାନର୍ ପ୍ରଦର୍ଶନ ହେବାରୁ ସଭାକାର୍ଯ୍ୟକୁ ମୁଲତବୀ ରଖିବାକୁ ପଡ଼ିଥିଲା

ଏହି ବୈଠକରେ ସେହିସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋବିଡ ସ୍ଥିତି ଏବଂ ଏହାର ମୁକାବିଲା ପାଇଁ ପ୍ରସ୍ତୁତି ତଥା ପରିଚାଳନାର ସମୀକ୍ଷା କରାଯିବ

ସେହି ରାଜ୍ୟ ଓ କେନ୍ଦଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର ଆନ୍ଧ୍ରପ୍ରଦେଶ କର୍ଣ୍ଣାଟକ ଉତ୍ତରପ୍ରଦେଶ ତାମିଲନାଡୁ ଦିଲ୍ଲୀ ଓ ପଞ୍ଜାବ ରହିଛି

କେନ୍ଦ୍ର ସରକାର କୋବିଡ୍ ସଂକ୍ମଣର ମୁକାବିଲାରେ ରାଜ୍ୟଗ୍ରଡ଼ିକ ସହ ମିଶି କାର୍ଯ୍ୟ କରୁଛନ୍ତି ରାଜ୍ୟମାନେ ସେମାନଙ୍କର ସ୍ୱାସ୍ଥ୍ୟସେବା ଓ ଚିକିତ୍ସା ମୌଳିକ ଢ଼ାଞ୍ଚାରେ ଉନ୍ନତି ଆଶିବାରେ କେନ୍ଦ୍ ସରକାର ସହାୟତା କରୁଛନ୍ତି

ସରକାରଙ୍କ ଦ୍ୱାରା ଫଳପ୍ରଦ ଚିକିହା ଅଭିଯାନ ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର କମିବାରେ ଲାଗିଛି

ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି କଂଗ୍ରେସ ପାର୍ଟି ରାଜ୍ୟସଭାରେ ବିରୋଧୀ ଦଳ ନେତାମାନଙ୍କ ଅଶାଳୀନ ବ୍ୟବହାରକୁ ସମର୍ଥନ କରିବ ବୋଲି ଜଣାଥିଲା ସେ କହିଛନ୍ତି କେବେ କୌଣସି କଂଗ୍ରେସ ସାଂସଦ ରାଜ୍ୟସଭା ଟେବୁଲ୍ ଉପରେ ନାଚି କାଗଜପତ୍ର ଚିରିବାର ସେ ଦେଖି ନାହାନ୍ତି

ଏହି ଗଣ୍ଡାମାନେ ଆସାମ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରେ ଅଧିକ ସଂଖ୍ୟାରେ ରହିଛନ୍ତି ବିଶ୍ୱ ଗଣ୍ଡା ଦିବସ ଅବସରରେ ଏକ ବାର୍ତ୍ତା ଦେଇ ଶ୍ରୀ କାବଡେକର କହିଛନ୍ତି ପରିବେଶ ମନ୍ତ୍ରଣାଳୟ ଏକଶିଙ୍ଗ ବିଶିଷ୍ଟ ଭାରତୀୟ ଗଣ୍ଡାମାନଙ୍କ ସଂରକ୍ଷଣ ପାଇଁ ଏକ ଜାତୀୟ ରଣକୌଶଳ ଗ୍ରହଣ କରିଛନ୍ତି ସେହ କହିଛନ୍ତି ଗଣ୍ଡାମାନଙ୍କର ସଂରକ୍ଷଣ ପାଇଁ ନିଆଯାଇଥିବା ପଦକ୍ଷେପ ଯୋଗୁଁ ସବୁଜଭୂମି ପରିଚାଳନା ବ୍ୟବସ୍ଥା ଅଧିକ ସୁଗମ ହୋଇଛି ଓ ଏହାର ଜଳବାୟୁ ପରିବର୍ତ୍ତନ ଉପରେ ସକାରାତ୍ମକ ପ୍ରଭାବ ପଡୁଛି

କଳାଧନ ନିବାରଣ ଆଇନ୍ ଅଧୀନରେ ସେହି ସମ୍ପତ୍ତି ଗୁଡ଼ିକୁ ଅଚଳ କରାଯାଇଛି

ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ଇକ୍ବାଲ୍ ମେମନ୍ ଓରଫ୍ ମିର୍ଚି ବିରୁଦ୍ଧରେ ଗତବର୍ଷ ସେପ୍ଟେମ୍ବର ମାସରେ କଳାଧନ ମାମଲା ରୁଜୁ କରିଥିଲା